ଗତକାଲି ଦେଶକୁ ସମ୍ଘୋଧିତ କରି ସମ୍ତଙ୍ଙୁ 'ଆମେ ସୁସ୍କ ରହିଲେ ବିଶ୍ୱ ସୁସ୍କ ରହିବ' ଏହି ମନ୍ତ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି

ଝଡ଼ପବନକୁ ଦୃଷ୍ଟିରେ ରଖି ରାଜ୍ୟର କେତେ କିଲ୍ଲାକୁ ୟେଲୋ ଓ୍ୱାର୍ଷିଂ ଜାରି କରାଯାଇଛି